ଆଉ ମାତ୍ର କେତେ ଘକ୍ଷାର ଅପେକ୍ଷା

ଏହାରି ଭିତରେ ବନ୍ଦ ହୋଇ ରହିଛି ସବୁ ପ୍ରାର୍ଥୀଙ୍କ ଭାଗ୍ୟ ଆମ ରାଜ୍ୟରେ ମଧ୍ୟ ଚଳିତ ସାଧାରଣ ନିର୍ବାଚନରେ ଚାରୋଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା

ଗଶତିକେନ୍ଦରେ ସିସିଟିଭି ଏବଂ ଭିଡ଼ିଓଗ୍ରାଫିର ମଧ ବ୍ୟବସ୍ତା କରାଯାଇଛି

ସେଠାରେ ଏଲ୍ଇଡି ଟିଭି ଲଗାଯିବା ସହ ଭୋଟ୍ ଗଣତିର ଟିକିନିଖି ଖବର ପ୍ରଦର୍ଶନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର କହିଛନ୍ତି

ଭୋଟ୍ ଗ୍ରହଶ କେନ୍ଦ ଭିତରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି

ଓ ଭୁବନେଶ୍ୱରଠାରେ ଗଣତି କରାଯିବ

ବଲାଙ୍ଗୀର ଅଅଳରୁ ଏହି ହାତୀପଲ ଚାଲି ଆସିଥିବା ଜଶାପଡିଛି

ଆଗାମୀ ପାଞ ଦିନ ପର୍ଯ୍ୟନ୍ତ ଗ୍ରୀଷ୍କର ପ୍ରକୋପ ଜାରି ରହିବ ବୋଲି କୁହାଯାଇଛି